ଫାର୍ମମର୍ସ୍ ତୋମାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ସରକାର ମହାରାଷ୍ଟ୍ରର କୃଷକମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିଛନ୍ତି ଓ ଦେଶର କୃଷକମାନଙ୍କର କଲ୍ୟାଣ ପାଇଁ ସରକାର ବଚନବଦ୍ଧ ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବର୍ତ୍ତାବେଳେ ମନ୍ତ୍ରୀ କହିଛନ୍ତି ପ୍ରବଳ ବର୍ଷା ଯୋଗୁଁ ଫସଲ ହାନି ଘଟିବାରୁ ରାଜ୍ୟର କୃଷକମାନେ ବ୍ୟାପକର୍ପେ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ରାଜ୍ୟର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିବାପାଇଁ ଏକ କେନ୍ଦ୍ରୀୟ ଦଳ ସେଠାକୁ ଗସ୍ତ କରିବେ ଏହାପରେ କେନ୍ଦ୍ର ସରକାର ଆବଶ୍ୟକ ସହାୟତା ଯୋଗାଇଦେବେ ଏସ୍ସି ଚିଦାମ୍ଘରମ୍ ଆଇଏନ୍ଏକ୍ସ ମିଡିଆ କଳାଧନ ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ଘରମ୍ କରିଥିବା ଆବେଦନ ଉପରେ ସୁପ୍ରିମ୍କୋର୍ଟ ଆକି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ଠାରୁ ଜବାବ ଲୋଡ଼ିଛନ୍ତି ଜଷିସ୍ ଆର୍ ଭାନୁମତୀଙ୍କ ଅଧ୍ୟକ୍ଷତାରେ ଏକ ତିନିକ୍ଷଣିଆ ଖଣ୍ଡପୀଠ ଶ୍ରୀ ଚିଦାୟରମ୍ଙ୍କ ଆବେଦନ ଉପରେ ଏନ୍ଫୋର୍ସମେଙ୍କ ଡାଇରେକ୍ଟୋରେଟ୍କୁ ନୋଟିସ୍ କାରି କରିଛନ୍ତି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଥିବାରୁ ଶ୍ରୀ ଚିଦାୟରମ୍ ଏହାକୁ ଚ୍ୟାଲେଞ୍ କରି ସୁପ୍ରିମ୍କୋର୍ଟରେ ଏହି ଆବେଦନ କରିଥିଲେ

ଖଣ୍ଡପୀଠର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍ ଏସ୍ ବୋପନ୍ନା ଓ ହୃଷୀକେଶ ରୟ ଅଛନ୍ତି

ଆଇଏନ୍ଏକୁ ମିଡିଆ ଦୁର୍ନୀତି ମାମଲାରେ ଶ୍ରୀ ଚିଦାୟରମ୍ଙ୍କୁ ଗିରଫ କରାଯାଇଥିଲା ଓ ବର୍ତ୍ତମାନ ସେ ଏକ କଳାଧନ ମାମଲାରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାଜତରେ ଅଛନ୍ତି ପ୍ରେକ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେରଳର କନ୍ନର୍ସ୍ଥିତ ଭାରତୀୟ ନୌବାହିନୀ ଏକାଡେମୀଠାରେ ସମ୍ମାନଜନକ ପ୍ରେସିଡେଣ୍ଟସ୍ କଲର୍ସ ପ୍ରଦାନ କରିଛନ୍ତି ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ଉଲ୍ଲେଖନୀୟ ଅବଦାନ କରିଥିବା ଓ ଉତ୍କର୍ଷ କାର୍ଯ୍ୟ ପାଇଁ ପ୍ରେସିଡେଣ୍ଟସ୍ କଲର୍ସ ପ୍ରଦାନ କରାଯାଇଥାଏ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ନୌବାହିନୀ ଏକାଡେମୀଠାରେ ଏକ ସ୍ୱତନ୍ତ୍ର ପ୍ୟାରେଡ୍ ଅନୁଷ୍ଠିତ ହୋଇଛି ପରେ ଶ୍ରୀ କୋବିନ୍ଦ ଏକାଡେମୀର ଅଫିସରମାନଙ୍କ ସହିତ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଟଚୀ ରହିଛି ଇଣ୍ଡିଆ ସିଙ୍ଗାପୁର ଭାରତ ଓ ସିଙ୍ଗାପୁର ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ନିଷ୍ପଭି ନେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ହେଙ୍ଗ୍ ସ୍ୱି କିଟ୍ଙ୍କ ମଧ୍ୟରେ ଗତକାଲି ସିଙ୍ଗାପୁରରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଦୁଇ ଦେଶର ସଶସ୍ତ ବାହିନୀ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧିକୁ ନେଇ ଶ୍ରୀ ସିଂହ ସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଦେଶ ମଧ୍ୟରେ ପୂର୍ବରୁ ଅନେକ ସମରାଭ୍ୟାସ ହୋଇସାରିଛି ଶ୍ରୀ ସିଂହ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗୀୟ ଅଞ୍ଚଳ ଭାରତ ପାଇଁ ଏକ ଉନ୍କକ୍ତ ସାମ୍ବହିକ ତଥା ଶାନ୍ତିପୂର୍ଣ୍ଣ ଅଞ୍ଚଳ ହୋଇ ରହିଛି ଓ ଏହା ମାଧ୍ୟମରେ ଆସିଆନ୍ ଦେଶଗୁଡ଼ିକ ସହ ବାଣିଜ୍ୟ କାରବାର ହେବା ସହିତ ସହଯୋଗ ମଧ୍ୟ ବୃଦ୍ଧି ପାଇଛି ଶ୍ରୀ ସିଂହ ଚତୁର୍ଥ ଭାରତ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ କଥାବାର୍ତ୍ତାରେ ସହ ଅଧ୍ୟକ୍ଷତା କରିବେ ଏହାପରେ ସିଙ୍ଗାପୁରକୁ ତାଙ୍କର ଦୁଇଦିନିଆ ଗସ୍ତ ଶେଷକରି ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ଆର୍ଏସ୍ ଗାନ୍ଧି ଫାମିଲି କଂଗ୍ରେସ ନେତା ସୋନିଆ ଗାନ୍ଧି ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନିଆଯିବା ପଛରେ ରାଜନୀତି ଥିବା ଅଭିଯୋଗକୁ ବିକେପି କାର୍ଯ୍ୟକାରୀ ସଭାପତି କେପି ନଡ୍ଗା ପ୍ରତ୍ୟାଖ୍ୟାନ କରିଛନ୍ତି ଆକି ରାଜ୍ୟସଭାରେ ଶ୍ଚନ୍ୟକାଳବେଳେ ଏ ସଂକ୍ରାନ୍ତୀୟ ବିତର୍କରେ ଅଂଶଗ୍ରହଣ କରି ଶ୍ରୀ ନଡ୍ରା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କିଛି ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛି ଓ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାପାଇଁ ସେହିଭଳି ନିୟମମାନ ରହିଛି ସେ କହିଛନ୍ତି କୌଣସି ନେତା କିମ୍ବା ରାଜନୀତିଜ୍ଞଙ୍କଠାରୁ ସ୍କରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯିବା କିମ୍ବା ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ନିଷ୍ପଭି ସେମାନଙ୍କ ପ୍ରତି ଥିବା ବିପଦକୁ ଭିତ୍ତିକରି ନିଆଯାଇଥାଏ ଏ ସଂକ୍ରାନ୍ତରେ କୌଣସି ରାଜନିତୀଜ୍ଞ ନିଷ୍ପଭି ନେଇ ନ ଥା'ନ୍ତି ପୂର୍ବରୁ କଂଗ୍ରେସ ନେତା ଆନନ୍ଦ ଶର୍ମା ଏ ପ୍ରସଙ୍ଗ ଉତ୍ଥାପନ କରିଥିଲେ ସେ କହିଥିଲେ ଗାନ୍ଧି ପରିବାର ଓ ଡକ୍କର ସିଂହଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯିବାଦ୍ୱାରା ସେମାନେ ଅସୁରକ୍ଷିତ ହୋଇପଡ଼ିଥିଲେ ଶ୍ରୀ ଶର୍ମା କହିଥିଲେ ଏପରିକି ୟୁପିଏ ଶାସନକାଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷା ବ୍ୟବସ୍ଥାକୁ ବଳବତ୍ତର ରଖାଯାଇଥିଲା ସେ କହିଥିଲେ ନେତାମାନଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ରାଜନୈତିକ ଦଳ ଭିଭିରେ ଦିଆଯାଇ ନ ଥାଏ କଂଗ୍ରେସ ନେତାମାନଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ପୁନର୍ବାର ଯୋଗାଇ ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତଗୁଡ଼ିକୁ କ୍ଷମତାପନ୍ନ କରିବା ଓ ବିକାଶ କରିବାର ଲକ୍ଷ୍ୟ ରହିଛି

ଗ୍ରାମଞ୍ଚଳ ଅର୍ଥନୀତିକୁ ପ୍ରୋହାହନ ଦେବା ମାଧ୍ୟମରେ ଏହା କରାଯିବ ଯୋଜନା ଅନୁସାରେ ପ୍ରତ୍ୟେକ ଅଞ୍ଚଳ ପାଇଁ ରହିଥିବା ଅଫିସରମାନଙ୍କୁ ଯୋଜନାଗୁଡ଼ିକର ତାଲିକା ଦିଆଯିବ ସେହି ତାଲିକାରେ ଅସମ୍ପର୍ଣ୍ଣ ଥିବା ପ୍ରକଳ୍ପ ଓ ବଡ଼ ବଡ଼ ପ୍ରକଳ୍ପ ଆଦି ସ୍ଥାନ ପାଇବ ଫଳରେ ପଞ୍ଚାୟତ ଭିଭିରେ ଜିଲ୍ଲା ଯୋଜନା ପ୍ରସ୍ତୁତ କରାଯିବ

ଅନେକ କ୍ଷେତ୍ରରେ ସେମାନଙ୍କ ତାଲିମ୍ ପ୍ରଦାନ କରାଯିବ ଯାହାଫଳରେ ପ୍ରତ୍ୟେକ ତାଲିମ୍ ନେଇଥିବା ଯୁବକ ନିଯୁକ୍ତି ପାଇପାରିବେ

ମହାରାଷ୍ଟ୍ର ଗଭ୍ ଫର୍ମେସନ୍ ମହାରାଷ୍ଟ୍ରରେ ଶିବସେନା ସହ ମିଶି ସରକାର ଗଠନ କରିବାପାଇଁ ଯୋଜନା ପ୍ରସ୍ତତ ଓ ନିଜ ନିଜର ଆଭିମ୍ରଖ୍ୟ ଉପରେ ଆଲୋଚନା ପାଇଁ ଆକି ନ୍ନଆଦିଲ୍ଲୀରେ କଂଗ୍ରେସ ଓ ଏନ୍ସିପିର ତୁଙ୍ଗ ନେତାମାନଙ୍କର ଏକ ବୈଠକ ବସିବାର ଆଶା କରାଯାଉଛି ବୈଠକ ପୂର୍ବରୁ ଏନ୍ସିପି ମୁଖ୍ୟ ଶରଦ୍ ପାୱାର୍ ଆଜି ଅପରାହୁରେ ପାର୍ଲାମେଣ୍ଟ ସଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିଥିଲେ ପୂର୍ବରୁ ଶ୍ରୀ ପାୱାର କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ସହ ସୋମବାର ଦିନ କଥାବାର୍ତ୍ତା କରିଛନ୍ତି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ପ୍ରାୟ ଏକ ମାସ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଛି

ଏହି ସମୟରେ ନିର୍ବାଚନ କମିଶନ ଦଳ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଶ୍ରୀ ଅରୋଡ଼ାଙ୍କ ସହିତ ନିର୍ବାଚନ କମିଶନର ଅଶୋକ ଲାବାସା ରାଜ୍ୟ ପ୍ରଶାସନ ଓ ପୁଲିସ୍ ଅଫିସରମାନଙ୍କ ସହ ଏକ ବୈଠକରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଆସନ୍ତାକାଲି ନିର୍ବାଚନ କମିଶନ ଦଳ ଅନ୍ୟ ଆଇନ ଶ୍ରୁଙ୍ଗଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ସହ ବୈଠକରେ ଯୋଗ ଦେବେ ସେମାନେ ରାଜ୍ୟ ମ୍ରଖ୍ୟ ସଚିବ ଓ ଡିକିପିଙ୍କ ସହ ମଧ୍ୟ ବୈଠକ କରିବାର କାର୍ଯ୍ୟସ୍ତଚୀ ରହିଛି

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇସାରିଥିଲା

କଂଗ୍ରେସ ପାର୍ଟି ସଭାପତିଙ୍କୁ ସ୍କାରକୀର ଟ୍ରଷ୍ଟି ଭାବେ ନ ରଖିବାର ଏଥିରେ ନିୟମ ରହିଛି ଲୋକସଭାରେ ବିରୋଧି ଦଳ ନେତା ନ ଥିବା ସମୟରେ ସର୍ବବୃହତ୍ ବିରୋଧ ଦଳ ନେତାଙ୍କୁ ଟ୍ରଷ୍ଟି କରାଯିବାର ଏଥିରେ ସ୍ୱଷ୍ଟୀକରଣ ଦିଆଯାଇଛି ଜଣେ ମନୋନୀତ ଟ୍ରଷ୍ଟିଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ତାଙ୍କ ହଟାଇବାପାଇଁ କେନ୍ଦ୍ର ସରକାରଙ୍କୁ କ୍ଷମତା ଦେବାର ଏଥିରେ ନିୟମ ରହିଛି କୌଣସି କାରଣ ନ ଥାଇ କେନ୍ଦ୍ର ସରକାର ଏହା କରିପାରିବେ ବିଲ୍କୁ ଉପସ୍ଥାପନ କରି ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ୍ କହିଥିଲେ ଏହି ବିଲ୍କୁ ନେଇ କୌଣସି ରାଜନୀତି କରାଯାଇ ନାହିଁ କଂଗ୍ରେସ ପାର୍ଟି ଏହାର ସଭାପତିଙ୍କୁ ଟ୍ରଷ୍ଟି ପଦରୁ ହଟାଯିବା ବିଷୟକୁ କାହିଁକି ବିରୋଧ କରୁଛି ବୋଲି ସେ ପ୍ରଶ୍ନବାଚୀ ଉଠାଇଥିଲେ ସେ କହିଥିଲେ ବର୍ତ୍ତମାନ ଲୋକମାନଙ୍କଦ୍ୱାରା ନିର୍ବାଚିତ ଜଣେ ବ୍ୟକ୍ତି ଏହି ପଦରେ ବସିପାରିବେ ମନ୍ତ୍ରୀ କହିଥିଲେ ଏକ ସ୍କାରକୀ ନିର୍ମାଣ କରିବା ସରକାରଙ୍କର ମୂଳ ଉଦ୍ଦେଶ୍ୟ ଯାହାଫଳରେ ଆଗାମୀ ପିଢ଼ି ଦେଶପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନ ବିଷୟରେ ଅବଗତ ହୋଇପାରିବ ଇଫି ଗୋଆ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଇଫି ଆଜି ଗୋଆରେ ଆରମ୍ଭ ହେଉଛି

ରାଜ୍ୟପାଳ ସତ୍ୟପାଳ ମଲ୍ଲିକ୍ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର ଓ ଶ୍ରୀପଦ ନାୟକ ଉଦ୍ଘାଟନୀ ଉହବରେ ମ୍ରଖ୍ୟ ଅତିଥି ରହିବେ ଗୋଆ ମ୍ରଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ଓ ରାଜ୍ୟର ବରିଷ କର୍ମକର୍ତ୍ତାମାନେ ଉହବରେ ଅଂଶଗ୍ରହଣ କରିବେ ଉଦ୍ଘାଟନୀ ଉହବ ସମୟରେ ଅଭିନେତା ରଜନୀକାନ୍ତଙ୍କୁ ସୁବର୍ଷ୍ଣ ଜୟନ୍ତୀ ସ୍ୱେଶାଲ୍ ଆଇକନ୍ ସମ୍ମାନରେ ଭୂଷିତ କରାଯିବ